କୁନ୍ଦୁଲି ଛକରୁ ନାବାଳିକାଙ୍କ ପ୍ରତିମୂର୍ରି ହଟାଇବା ପାଇଁ ଥିବା ସୁପାରିଶକୁ ସରକାର ଗ୍ରହଣ କରିନାହାନ୍ତି

ବୁଝାମଣା ଅନୁଯାୟୀ ଏଶିକି ଫସଲ ବୁଣାଠାରୁ ଅମଳ ପର୍ଯ୍ୟନ୍ତ ଚାଷୀ ଫସଲ ବୀମା ପାଇବେ

ନିରଞ୍ଞନ ସାହୁଙ୍କୁ ଶ୍ରମ ଆୟୁକ୍ତ ଭାବେ ସ୍ସାପିତ କରାଯାଇଛି

ବନ୍ୟାର ସ୍ଥିତି ତଥା ଅନ୍ୟାନ୍ୟ ପରିସ୍ଥିତି ନେଇ ଉଭୟ ପ୍ରଶାସନ ସହ ଆଲୋଚନା ମଧ କରିଥିଲେ